ଛତିଶଗଡ଼ କ୍ୟାମ୍ପେନିଂ ଛତିଶଗଡ଼ର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହେଉଛି

ବିଜେପି ସଭାପତି ଅମିତ୍ ଶାହା ଆଜି ରାୟପୁରଠାରେ ପାର୍ଟିର ନିର୍ବାଚନ ଇସ୍ତାହାର ସଙ୍କଳ୍ପପତ୍ର ଜାରି କରିବେ

ଆମ ସମ୍ବାଦଦାତା ଜଣାଇଛନ୍ତି ପ୍ରାର୍ଥୀପତ୍ର ଦାଖଲର ଗତକାଲି ଶେଷ ଦିନରେ ସର୍ବାଧିକ ପ୍ରାର୍ଥୀ ସେମାନଙ୍କର ମନୋନୟନ ପତ୍ର ଦାଖଲ କରିଥିଲେ ପ୍ରାର୍ଥୀପତ୍ର ଦାଖଲ ହେବା ସହିତ ସମଗ୍ର ରାଜ୍ୟରେ ରାଜନୈତିକ ଦଳଗୁଡ଼ିକଦ୍ୱାରା ପ୍ରଚାର ସରଗରମ ହେବାରେ ଲାଗିଛି ମିକୋରାମ୍ର ବିଭିନ୍ନ ଭାଗରେ ବଡ଼ ବଡ଼ ରାଜନୈତିକ ଦଳଗୁଡ଼ିକ ର୍ୟାଲିମାନ କରୁଛନ୍ତି

ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ରାଜ୍ୟଶାଖା ସଭାପତି ଲାଲ୍ ଥନ୍ୱାଲା ବିଜେପି ରାଜ୍ୟଶାଖା ସଭାପତି କେବି ଲୁନା ଏମ୍ଏନ୍ଏଫ୍ ସଭାପତି କୋରାମ୍ ଥଙ୍ଗା ଜୋରାମ୍ ପିପୁଲ୍ସ୍ ମୁଭ୍ମେଣ୍ଟ ସଭାପତି ଲାଲ୍ଦୁହୋମାଙ୍କ ସମେତ ବହୁ ବଡ଼ ବଡ଼ ନେତା ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି

ନିର୍ବାଚନ କମିଶନ୍ ଏକ ବିଜ୍ଞପ୍ତି ଜାରି କରି କହିଛି ମୁଦ୍ରଣ ଗଣମାଧ୍ୟମ କିୟା ଇଲେକ୍ଟ୍ରୋନିକ୍ ଗଣମାଧ୍ୟମରେ ସମସ୍ତ ପ୍ରକାରର ଏକ୍ଜିଟ୍ ପୋଲ୍ କରାଯିବା ଓ ତାହାର ଫଳାଫଳ ପ୍ରକାଶ କରାଯିବାକୁ ସମ୍ପର୍ଷର୍ଣରପେ ନିଷେଧ କରାଯାଇଛି ଏଥିରେ କୁହାଯାଇଛି ଇଲେକ୍ଟ୍ରୋନିକ୍ ଗଣମାଧ୍ୟମରେ ଓପିନିଅନ୍ ପୁଲ୍ କିମ୍ବା ଅନ୍ୟ କୌଣସି ପ୍ରକାରର ନିର୍ବାଚନ ଫଳାଫଳ ସମ୍ଭନ୍ଧୀୟ ସର୍ବେକ୍ଷଣର ପ୍ରଦର୍ଶନକୁ ମଧ୍ୟ ନିଷେଧ କରାଯାଇଛି

ନିରାପତ୍ତା ବାହିନୀ ସ୍ନତ୍ରରେ କୁହାଯାଇଛି ସନ୍ତାସବାଦୀମାନଙ୍କର ଉପସ୍ଥିତି ସଂକ୍ରାନ୍ତରେ ଗୁପ୍ତ ସୂଚନା ପାଇବା ପରେ ଯବାନମାନେ ଟିକେନ୍ ଗ୍ରାମକୁ ଚାରିପଟେ ଘେରାଉ କରି ଖୋଜାଖୋଜି ଆରମ୍ଭ କରିଥିଲେ ଯବାନମାନେ ସନ୍ତାସବାଦୀମାନଙ୍କ ନିକଟବର୍ତ୍ତୀ ହେବା ସମୟରେ ସେମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ ମୃତ ସନ୍ତାସବାଦୀମାନଙ୍କର ଚିହ୍ନଟ ପ୍ରକ୍ରିୟା ଜାରି ରହିଛି

ଏଥିରୁ ଲୋକମାନେ ଗତ ଦୁଇ ବର୍ଷ ଭିତରେ ଡିଜିଟାଲ୍ ପେମେଣ୍ଟ ମାଧ୍ୟମରେ ଅଧିକ କ୍ରୟ ବିକ୍ରୟ କରିଥିବାର ସ୍ନଚନା ମିଳିଛି

ଭିପି ବିଜେପି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ କହିଛନ୍ତି ବିକାଶ ପାଇଁ ଶାନ୍ତି ସ୍ଥାପନ ଅତ୍ୟନ୍ତ ଅପରିହାର୍ଯ୍ୟ ଗତ ରାତିରେ ପ୍ୟାରିସ୍ରେ ପ୍ରବାସୀ ଭାରତୀୟମାନଙ୍କ ଉଦ୍ବୋଧନ ଦେଇ ସେ କହିଛନ୍ତି ଭାରତ ସର୍ବଦା ଶାନ୍ତି ଓ ଅହିଂସା ପାଇଁ ସ୍ପର ଉତ୍ତୋଳନ କରି ଆସ୍ତ୍ରିଛି ଏବଂ ଇତିହାସ ପୃଷ୍ଠାକୃ ଖୋଲିଲେ ଏହା ସ୍ୱଷ୍ଟ ହୋଇଯାଏ ଶ୍ରୀ ନାଇଡୁ କହିଛନ୍ତି ଏକ ସ୍ୱାଧୀନ ବିଶ୍ୱରେ ଅଗ୍ରଗତି ହାସଲ କରିବାକୁ ହେଲେ କଥାବାର୍ତ୍ତା ହିଁ ଏକମାତ୍ର ପନ୍ତା ସେ କହିଛନ୍ତି ଭାରତ ପ୍ରବାସୀ ଭାରତୀୟମାନଙ୍କ ସଫଳତାକୁ ନେଇ ଗର୍ବିତ ଫ୍ରାନ୍ସରେ ଅବସ୍ଥାପିତ ପ୍ରବାସୀ ଭାରତୀୟମାନେ ସେଠାରେ ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ପାରଦର୍ଶିତା ପ୍ରତିପାଦନ କରିଛନ୍ତି ଯାହା ଫ୍ରାନ୍ସ ପାର୍ଲାମେଣ୍ଟ ଓ ୟୁରୋପ ପାର୍ଲାମେଣ୍ଟରେ ପ୍ରତିଫଳିତ ହୋଇଛି ନବଭାରତ ଗଠନରେ ସକ୍ରିୟ ଅଂଶଗ୍ରହଣ କରିବାକୁ ସେ ପ୍ରବାସୀ ଭାରତୀୟମାନଙ୍କୁ ଆମନ୍ତ୍ରଣ କରିଚ୍ଛନ୍ତି

ସିବିଆଇ ସେମାନଙ୍କ ବିରୁଦ୍ଧରେ ଦାଏର୍ କରିଥିବା ଅଭିଯୋଗ ପତ୍ରକୁ ଖାରଜ କରିବା ବିଷୟ ଲୋଡ଼ି ସେମାନେ ହାଇକୋର୍ଟରେ ଆବେଦନ କରିଥିଲେ

କିନ୍ତୁ ଜଷ୍ଟିସ୍ ଜଗଦୀଶ ଚନ୍ଦ୍ର ସେମାନଙ୍କ ଦାବୀକୁ ଖଣ୍ଡନ କରି ସାନି ଅଭିଯୋଗ ପତ୍ର ଦାଖଲ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ରାଜନାଥ ସିଂ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ସମନ୍ୱିତ ଯାଞ୍ଚ୍ ଘାଟି ଓ ସୀମା ପରିଚାଳନା ପ୍ରକଳ୍ପଗୁଡ଼ିକୁ ସମୀକ୍ଷା କରି ପଡ଼ିରହିଥିବା କାର୍ଯ୍ୟ ଶୀଘ୍ର ସମ୍ପର୍ଶ୍ଣ କରିବାକୁ ଅଫିସରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ସାମଗ୍ରୀ ପ୍ରେରଣ ଓ ଲୋକମାନଙ୍କ ଅବାଧରେ ଚଳପ୍ରଚଳ ପାଇଁ ଭାରତ ନେପାଳ ସୀମାସ୍ଥିତ ଆଇସିପି ରକ୍ସଉଲ୍ ଓ ଯୋଗବାଣୀ ଭାରତ ବାଂଲାଦେଶ ସୀମାରେ ପେଟ୍ରାପୋଲ୍ ଓ ଅଗର୍ତାଲା ଏବଂ ଭାରତ ପାକିସ୍ତାନ ସୀମାରେ ଆସିପି ଅଟ୍ଟାରୀ କାର୍ଯ୍ୟକ୍ଷମ ହୋଇଛି

ଗତରାତିରେ ସରକାରୀ ଭାବେ ଜାରି ବିଜ୍ଞପ୍ତିରୁ ଜଣାଯାଇଛି ଗତକାଲି ମଧ୍ୟରାତ୍ରରୁ ପାର୍ଲାମେଣ୍ଟ ଭଙ୍ଗ କରାଯାଇଛି ଏବଂ ସାଧାରଣ ନିର୍ବାଚନପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଚଳିତ ମାସରୁ ଆରମ୍ଭ କରାଯିବ

ମହିନ୍ଦା ରାଜପାକ୍ଷେଙ୍କ ନ୍ତନ ସରକାର ଗୃହରେ ସଂଖ୍ୟାଗରିଷତାର ପ୍ରମାଣ ପାଇଁ ସମର୍ଥନ ସଂଗ୍ରହରେ ବିଫଳ ହେବା ପରେ ପାର୍ଲାମେଣ୍ଟ ଭଙ୍ଗ କରାଯିବା ସମ୍ପର୍କରେ ନିଷ୍ପଭି ନିଆଯାଇଥିବା ସ୍ଟଚନା ମିଳିଛି ଆସନ୍ତା ବୁଧବାର ଅନୁଷ୍ଠିତ ହେବାକୁ ଥିବା ପାର୍ଲାମେଣ୍ଟର ବୈଠକରେ ନୃତନ ସରକାରକୁ ସଂଖ୍ୟାଗରିଷତାର ପ୍ରମାଣ ଦେବାକୁ ଚାପ ପକାଯାଇଥିଲା ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ରାନୀଲ୍ ବିକ୍ରମାସିଫ୍ଟେଙ୍କ ନେତୃତ୍ୱାଧୀନ ୟୁଏନ୍ପି ପାର୍ଲାମେଣ୍ଟ ଭଙ୍ଗକୁ ବେଆଇନ ବୋଲି କହିଛନ୍ତି ଏବଂ ଏହାକୁ ଚ୍ୟାଲେଞ୍ଜ୍ କରିବା ଲାଗି ସେ ନିର୍ବାଚନ କମିଶନ୍ଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ଅନ୍ୟପକ୍ଷରେ ଶ୍ରୀ ରାଜପାକ୍ଷେ କହିଛନ୍ତି ଦେଶରେ ସ୍ଥିର ଶାସନ ଲାଗି ନିର୍ବାଚନର ଆବଶ୍ୟକତା ରହିଛି ଇଣ୍ଡିଆ ପାକ୍ ରୁଷିଆ ପରମାଣୁ କ୍ଷମତାସମ୍ପନ୍ନ ବୁଡ଼ାଜାହାଜ ଆଇଏନ୍ଏସ୍ ଅରିହନ୍ତକୁ ସଶସ୍ତ ବାହିନୀରେ ଅନ୍ତର୍ଭୁକ୍ତ କରାଯାଇଥିବା ବିଷୟରେ ପାକିସ୍ତାନ ଉଦ୍ବେଗ ପ୍ରକାଶ କରିଥିବାରୁ ଭାରତ ତାହାର ତୀବ୍ର ସମାଲୋଚନା କରିଛି ସାମ୍ଭାଦିକମାନଙ୍କର କିଛି ପ୍ରଶ୍ୱର ଉତ୍ତର ଦେବାକୁ ଯାଇ ବୈଦେଶିକ ବିଭାଗ ମୁଖପାତ୍ର ରବୀଶ କୁମାର କହିଛନ୍ତି ଏଭଳି ଏକ ଦେଶ ଏହା ଉପରେ ମନ୍ତବ୍ୟ ଦେଇଛି ଯାହାର ଟିକିଏ ହେଲେବି ଦାୟିତ୍ୱ ଞ୍ଜାନ ନାହିଁ ମୁଖପାତ୍ର କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ବିଷୟରେ ଭାରତର ଆଭିମୁଖ୍ୟକୁ ସ୍ୱଷ୍ଟ କରିଥିଲେ ଶ୍ରୀ ମୋଦି କହିଥିଲେ ଭାରତର ପରମାଣୁ ଅସ୍ତ କାହା ଉପରେ ଆକ୍ରମଣ ପାଇଁ ଉଦ୍ଦିଷ୍ଟ ନୁହେଁ ଏହା େକେବଳ ଶାନ୍ତି ଓ ସ୍ଥିରତା ଆଶିବାକୁ ଉଦ୍ଦିଷ୍ଟ